ପିଏମ ଆରସିଇପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତୁଷ୍ଟ ପରିବ୍ୟାପ୍ତ ଏବଂ ଭାରସାମ୍ୟ ଯୁକ୍ତ ଆଞ୍ଚଳିକ ଆର୍ଥିକ ଭାଗିଦାରୀ ରାଜିନାମାରେ ଯଥା ଶୀଘ୍ର ଉପନୀତ ହେବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦେହାରାଇଛନ୍ତି

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଚୂଡାନ୍ତ ରାଜିନାମା ଆଧୁନିକ ବିସ୍ତୃତ ଭାରସାମ୍ୟଯୁକ୍ତ ଏବଂ ପରସ୍କର ପାଇଁ ଲାଭଦାୟୀ ହେବା ଉଚିତ

ଭାରତ ଚୀନ ଅଷ୍ଟ୍ରେଲିଆ ଜାପାନ ଦକ୍ଷିଣ କୋରିଆ ଏବଂ ନିଉକିଲାଣ୍ଡ ଆଦି ହେଉଛନ୍ତି ଏହିଭଳି କେତେକ ରାଷ୍ଟ୍ର ଶ୍ରୀ ମୋଦି ଉଲ୍ଲେଖ କହିଛନ୍ତି ଯେ ବିଭିନ୍ ସାମଗ୍ରୀର ବଜାର ଉପଲହ୍ଧତା ଦିଗରେ ଉଲ୍ଲେଖନୀୟ ଉନ୍ନତି ଘଟିଛି

ଏହି କ୍ଷେତ୍ରରେ ବିଚାର ଆଲୋଚନାର ଆଗେଇବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ସମ୍ମିଳନୀ ପରେ ଗଣମାଧ୍ୟମକୁ ସ୍ବଚନା ଦେଇ ବାଶିଜ୍ୟ ମନ୍ତ୍ରଣାଳର ଅତିରିକ୍ତ ସଚିବ ସ୍ୱଧାଂଶ୍ୱ ପାଣ୍ଡେ କହିଛନ୍ତି ଦ୍ୱିପକ୍ଷୀୟ ଏବଂ ବହୃପକ୍ଷୀୟ ସ୍ତରରେ ବିଚାର ଆଲୋଚନା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ପିଏମ୍ ବିଲାଟେରାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁରରେ ଅନୁଷ୍ଠିତ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁର ଅଷ୍ଟ୍ରେଲିଆ ଏବଂ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷୀୟ ବୈଠକରେ ଯୋଗଦେଇଛନ୍ତି ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଲିସେନ ଲୁଙ୍ଗଙ୍କ ସହିତ ବୈଠକରେ ଧାର୍ମିକ ଜ୍ଞାନକୌଶଳ ପରିବ୍ୟାପ୍ତ ଯୋଗାଯୋଗ ବ୍ୟବସ୍ଥା ଏବଂ ଆଞ୍ଚଳିକ ଆର୍ଥକ ସମନ୍ୱୟ ଉପରେ ଉଭୟ ନେତା ନିଜ ନିଜର ମତ ବିନିମୟ କରିଛନ୍ତି ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମେରିସନ୍କୁ ସାକ୍ଷାତ କରିଛନ୍ତି ଦୁଇ ନେତା ବାଶିଜ୍ୟ ଓ ପୁଞ୍ଜିନିବେଶ ପ୍ରତିରକ୍ଷା ଏବଂ ନିରାପତ୍ତା ସମେତ ଅନ୍ୟାନ୍ୟ ଦ୍ୱିପକ୍ଷୀୟ ସହଯୋଗ କ୍ଷେତ୍ର ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି

ସେହିପରି ଛତିଶଗଡରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଛି ବିଜେପି କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତକ ଦଳ ଭୋଟରମାନଙ୍କ ମନ କିତିବାରେ ସମସ୍ତ ପ୍ରୟାସ କାରି ରଖିଛନ୍ତି

ଯେଉଁଠାରେ ଗତ ସୋମବାରଦିନ ଭୋଟଗ୍ରହଣ ଅନ୍ଦୁଷ୍ଠିତ ହୋଇଥିଲା ଆକ୍ଟି ତେଲେଙ୍ଗନାରେ କଂଗ୍ରେସ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଗୌଡା କେନ୍ଦ୍ର ପରିସଂଖ୍ୟାନ ଯୋଜନା ଓ କାର୍ଯ୍ୟାନ୍ୱୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଆଜି ସାର ଓ ରସାୟନ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି

ଆଜି ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୃଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପଭି ହୋଇଛି

ଏହା ଫଳରେ ଦେଶର ଦକ୍ଷିଣ ପୂର୍ବାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସ୍ତଦୂଢ ହୋଇପାରିବ

ଇସ୍କୋ ଅଧ୍ୟକ୍ଷ ଡକ୍ର ସିଉନ ଏହି ସଫଳତା ପାଇଁ ସମସ୍ତ ସାଥୀ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଚା ଜ୍ଞାପନ କରିଛନ୍ତି ଏହାଦ୍ୱାରା ଆସନ୍ତା ବର୍ଷ ଜାନୁୟାରୀରେ ହେବାକୁ ଥିବା ଚାନ୍ଦ୍ରାୟଣ ଦୁଇ ମିଶନ ଓ ଆସନ୍ତା ତିନିବର୍ଷ ମଧ୍ୟରେ ଗଗନ୍ୟାୟକ ପ୍ରକଳ୍ପ କ୍ଷେତ୍ରରେ ବିଶେଷ ସହାୟକ ହେବ ମୁଖ୍ୟତଃ ଅପହଞ୍ଚ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହି ଉପଗ୍ରହର ଉପଯୋଗ କରାଯିବ

ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଭାରତୀୟ ଉତ୍କ୍ଷେପଣ ଯାନଦ୍ୱାରା ସବ୍ରଠାର୍ ଉପଗ୍ରହକ୍ତ ଏହାର କକ୍ଷ ପଥରେ ଅବସ୍ଥାପିତ କରାଇ

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଉପଗ୍ରହ ଦେଶର କୋଣ ଅନ୍ଦ୍ରକୋଣରେ ଯୋଗାଯୋଗ ଏବଂ ଇଷ୍ଟରନେଟ୍ ସେବା ପ୍ରଦାନ କାର୍ଯ୍ୟ ହୋଇପାରିବ

ଆଜିର ଦିନକୁ ଶିଶୁଦିବସ ଭାବେ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶ ସ୍ୱାଧୀନତା ସଂଗ୍ରାମରେ ଏବଂ ପ୍ରଧାନମନ୍ତ୍ରୀ ଥିବାବେଳେ ପଣ୍ଡିତ ନେହେରୁଙ୍କ ଅବଦାନକୁ ଦେଶବାସୀ କଦାପି ଭୁଲିବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ନୂଆଦିଲ୍ଲୀର ଶାନ୍ତିବନସ୍ଥିତ ତାଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ବିଭିନ୍ନ ବିଦ୍ୟାଳୟ ଏବଂ ପ୍ରତିଷ୍ଠାନଗୁଡିକର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି

ଆଫଗାନିସ୍ଥାନ ଏହି ଉହବର ଭାଗିଦାର ରାଷ୍ଟ୍ର ହୋଇଥିବାବେଳେ ନେପାଳକୁ ଫୋକସ୍ ରାଷ୍ଟ୍ର ଭାବେ ବଛାଯାଇଛି ଝାଡଖଣ୍ଡ ଏହି ଉସବରେ ଅଂଶୀଦାର ରାଜ୍ୟଭାବେ ଯୋଗଦେଇଛି

ନୀତି ଆୟୋଗ ୟୁନିସେଫ ନୀତି ଆୟୋଗ ଏବଂ ୟୁନିସେଫ ପିଲାମାନଙ୍କୁ ନୂତନ ଅଭିନବତା ସୃଷ୍ଟି ପାଇଁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ଅଟଳ ଡଳେଇ ପ୍ରୟୋଗଶାଳା ହାକ୍ଥନ୍ର ଶୁଭାରମ୍ଭ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ନୀତି ଆୟୋଗର ଉପାଧକ୍ଷ ରାଜୀବ କୁମାର କହିଛନ୍ତି ଅଭିନବତା ଏବଂ ବିଦ୍ୟାଳୟଗୁଡିକକୁ ଏକ ସୂତ୍ରରେ ଯୋଡ଼ୁଥିବା ଅଟଳ ଡଳେଇ ପ୍ରୟୋଗଶାଳା ଏବଂ ଅଟଳ ଅଭିନବତା ମିଶନ ତୃଣମୂଳ ସ୍ତରରେ ସମସ୍ୟାକୁ ସମାଧାନର ସୂତ୍ର ଯୋଗାଇ ଦେଉଛି

ଏହା ଧୀରେ ଧୀରେ ତାମିଲନାଡୁ ଆଡକୁ ଅଗ୍ରସର ହେଉଥିବାରୁ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ପୁଡିଚେରୀ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକରେ ଆକି ସଂଧ୍ୟାରୁ ବର୍ଷା ହେବ ବୋଲି ପାଶିପାଗ ଅଧିକାରୀ ମାନେ ପୂର୍ବାନୁମାନ କରିଛନ୍ତି ବ୍ୟାଡମିଣ୍ଟନ ହଂକଂର କୋଲୁନ୍ଠାରେ ଚାଲିଥିବା ହଂକଂ ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ପିଭି ସିନ୍ଧୁ ସମୀର ବର୍ମା ଏବଂ କିଦାୟୀ ଶ୍ରୀକାନ୍ତ ପ୍ରି କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି